ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ରଥଯାତ୍ରାର ଆୟୋଜନ କରାଯାଇଛି

ଦୂରଦର୍ଶନରେ ପ୍ରସାରିତ ହେବ ରଥଯାତ୍ରାର ସିଧାସଳଖ ଧାରା ବିବରଣୀ

ପ୍ରତିଶତରେ ପହଞ୍ଚିଛି

ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରୀଜଗନ୍ନାଥ ମହାପ୍ରଭ୍ କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ କିଛି ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି

ଗତକାଲି ସୁପ୍ରିମ୍କୋର୍ଟ ସର୍ତମୂଳକ ଭାବେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ କହିଛନ୍ତି ରଥଯାତ୍ରାର ଟିକିନିଖି ପରିଚାଳନା ଅଦାଲତଙ୍କ ହାତରେ ନାହିଁ ଓ ଏହାକୁ ରାଜ୍ୟ ସରକାର କେନ୍ଦ୍ର ସରକାର ଏବଂ ମନ୍ଦିର ପରିଚାଳନାର ବିଞ୍ଜତା ଉପରେ କୋର୍ଟ ଛାଡ଼ିଦେଇଛନ୍ତି

ବିଶ୍ୱରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ଦୂଷ୍ଟିରେ ରଖି ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିଚାରକୁ ନେଇ ସୁପ୍ରିମ୍କୋର୍ଟ ରଥଯାତ୍ରା କରାଯିବାକୁ ଅନୁମତି ଦେଇ ନ ଥିଲେ ରାଜ୍ୟ ସରକାର ମନ୍ଦିର ପରିଚାଳନା କମିଟି ଓ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟରେ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରାଇବାପାଇଁ ସୁପ୍ରିମ୍କୋର୍ଟରେ ଜଣାଇଥିଲେ ପ୍ରଧାନ ବିଚାରପତି କଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଥିଲା ସେହି ଖଣ୍ଡପୀଠରେ ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ ଓ ଏଏସ୍ ବୋପନ୍ନା ସଦସ୍ୟ ଅଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସହ କୌଣସି ସାଲିସ୍ କରା ନ ଯାଇ ରଥଯାତ୍ରା ସୁଚାରୁର୍ଚ୍ଚପେ ସମ୍ପନ୍ନ କରାଯାଇପାରିବ ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଜଣାଇଥିଲେ ତେବେ ରଥଯାତ୍ରା ଆୟୋଜନ ନେଇ ସୁପ୍ରିମ୍କୋର୍ଟଙ୍କ ଅନୁମତି ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଖୁସି ଓ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ଭାଇଭଉଣୀ ତଥା ଜଗନ୍ନାଥ ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ପାଇଁ ଆନନ୍ଦର ଦିନ ବୋଲି କହିଛନ୍ତି କୋର୍ଟଙ୍କ ଏହି ନିଷ୍ପଭିରେ ସାରା ଦେଶ ଆନନ୍ଦିତ ବୋଲି ଶ୍ରୀ ଶାହା କହିଥିଲେ ପୂର୍ବରୁ ଶ୍ରୀ ଶାହା ରଥଯାତ୍ରା ଆୟୋଜନ ସମ୍ପର୍କରେ ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ସହ ଆଲୋଚନା କରିଥିଲେ ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରଥ ଟାଣିନେବା ପାଇଁ ପୂଜାପଣ୍ଡା ଓ ସେବାୟତମାନେ ଆଞ୍ଜାମାଳ ବିଜେ କରିଥିଲେ ବୋଲି ମହାରାଜା ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମ୍କୋର୍ଟଙ୍କ ଅନୁମତି ମିଳିବା ପରେ ଖୁସିବ୍ୟକ୍ତ କରିଛନ୍ତି ଏଥିପାଇଁ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପ୍ରୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ଓଡ଼ିଶା ସରକାରଙ୍କୁ ଉତ୍ତମ ସମନ୍ଧୟ ପାଇଁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏମ୍ଏସ୍ଏମ୍ଇ ଓ ପ୍ରାଣୀ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମ୍କୋର୍ଟଙ୍କ ଅନୁମତି ପରେ ଏହା ଜଗନ୍ନାଥଙ୍କର ଚମକ୍କାର ଲୀଳା ବୋଲି ବର୍ଷ୍ଣନା କରିଛନ୍ତି ଏହାଦ୍ୱାରା କୋଟି କୋଟି ଓଡ଼ିଶା ବାସୀଙ୍କ ବିଜୟ ଘଟିଛି ବୋଲି ସେ କହିଛନ୍ତି ରଥଯାତ୍ରା ଆୟୋଜନ ପାଇଁ ସୁପ୍ରିମ୍କୋର୍ଟଙ୍କ ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କୋଭିଡ୍ ନାଇଷ୍ଟିନ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ରଥଯାତ୍ରା ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଚ୍ଚନ୍ତି

ଅନ୍ୟ ପକ୍ଷରେ ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତ ଏବଂ ପୁଲିସ୍ କର୍ମଚାରୀଙ୍କୁ ନେଇ ସୁରୁଖୁରୁରେ ରଥଯାତ୍ରା ଆୟୋଜନର ସମସ୍ତ ବ୍ୟବସ୍ଥା କରାଯାଇଛି ତେବେ ଚଳିତ ଥର ବିନା ଭକ୍ତରେ ରଥଯାତ୍ରାର ଆୟୋଜନ କରାଯାଇଛି ସେହିପରି ରଥଯାତ୍ରାର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆଇନ୍ମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ରଥଯାତ୍ରା କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ପୁରୀରେ କ୍ୟାମ୍ପ୍ କରି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପରାଷ୍ଟ୍ରପତି ରଥଯାତ୍ରା ଶୁଭେଚ୍ଛା ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଏହି ଅବସରରେ ଏକ ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଲୋକମାନେ ବେଶ୍ ଭକ୍ତିର ସହ ପାଳନ କରିଥାନ୍ତି ଏବଂ ଏହି ଉତ୍ସବକୁ ସଭିଏଁ ଉତ୍କଶ୍ଚାର ସହ ପ୍ରତିକ୍ଷା କରିଥାନ୍ତି ଏହି ରଥଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଅପର୍ ପଶୋଭା ବାସ୍ତବିକ ଅତ୍କଳନୀୟ ରଥଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ୟସରିକ ଯାତ୍ରା ଯିଏକି ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଲୋକେ ବିଶ୍ୱାସ କରନ୍ତି ରଥଯାତ୍ରା ସହ ଜଡ଼ିତ ସକଳ ପ୍ରକାର ପବିତ୍ର ତଥା ଆଦର୍ଶ ଭାବନା ଆମକୁ ଉଦ୍ବୁଦ୍ଧ କରୁ ଓ ଆମମାନଙ୍କ ଜୀବନରେ ଶାନ୍ତି ଏବଂ ସଦ୍ଭାବନା ଭରିଦେଉ ବୋଲି ଉପରାଷ୍ଟ୍ରପତି କହିଚ୍ଛନ୍ତି ଜାଭଡେକର ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରାର ଆୟୋଜନ କରାଯାଇଛି ତେଣୁ ଶ୍ରଦ୍ଧାଳୁଙ୍କ ପାଖରେ ରଥଯାତ୍ରାର ବିବରଣୀ ପହଞ୍ଚାଇବା ପାଇଁ ଦୂରଦର୍ଶନରେ ଏହାର ସିଧା ପ୍ରସାରଣ ହେବାର ବ୍ୟବସ୍ଥା କରାଯାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ସୁପ୍ରିମ୍କୋର୍ଟଙ୍କ ନିଷ୍କଭି ଅନୁସାରେ ଆଜି ରଥଯାତ୍ରା ଅନୁଷ୍ଠିତ ହେଉଛି ତେଣୁ ଦୂରଦର୍ଶନ ଏବଂ ଅନ୍ୟାନ୍ୟ ଚ୍ୟାନେଲ ଦ୍ୱାରା ଏହାର ସିଧା ପ୍ରସାରଣ ହେବ ବୋଲି ଶ୍ରୀ ଜାଭଡେକର କହିଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ମିଳିଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍କୁ ବ୍ୟାପିବାରୁ ରୋକିବା ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ଓ ମୋଟାମୋଟି କୋଭିଡ୍ ନାଇଷ୍ଟିନ୍ର ପରିଚାଳନା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ଠିକ୍ ସମୟରେ ସକ୍ରିୟତାର ସହ ଆଗୁଆ ସତର୍କତାମଳକ ପଦକ୍ଷେପ ଗ୍ରହଣ ଯୋଗୁଁ ଏହା ସମ୍ଭବ ହୋଇଛି

ବିଭିନ୍ନ ରେଳବାଇ କୋନ୍ରେ କୋଚ୍ଗୁଡ଼ିକୁ କୋଭିଡ୍ କେୟାର ସେଷ୍ଟରରେ ପରିଣତ କରାଯାଇ ସାମାନ୍ୟ ଏବଂ ମଧ୍ୟମ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯାଉଛି

ସେମାନଙ୍କ ମଧ୍ୟରେ ଅଧିକାଂଶ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗପତି ଅଟକି ରହିଥିବା ପର୍ଯ୍ୟଟକ ଓ ଶ୍ରମିକ ରହିଛନ୍ତି କଲମ୍ବୋସ୍ଥିତ ଭାରତୀୟ ହାଇକମିସନ ସେଠାରେ ଥିବା ଭାରତୀୟମାନଙ୍କୁ ସହାୟତା ପାଇବା ଲାଗି ହେଲ୍ପଲାଇନ୍ ନୟରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛି ସେଶ୍ଚର ନର୍ଥ ଇଷ୍ଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂହ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ଅନୁନ୍ନତ ଜିଲ୍ଲାରେ କୋଭିଡ ନାଇକ୍ଷିନ୍ ସ୍ଥିତି ଓ ସ୍ୱାସ୍ଥ୍ୟ ସୁବିଧାର ସମୀକ୍ଷା କରିଛନ୍ତି